ମନ୍ତ୍ରଣାଳୟ କହିଛି କୋବିଡ ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଯୋଜନାର ଫଳପ୍ରଦ କାର୍ଯ୍ୟକାରିତା ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି

ଖାଦ୍ୟ ଓ କୂଷି ସଂଗଠନ ଦେଶର ଗରିବ ଶ୍ରେଣୀର ଲୋକମାନଙ୍କୁ ଅର୍ଥନୈତିକ ଦୃଷ୍ଟିରୁ ସ୍ୱାବଲମ୍ଭୀ କରାଇବା ସହ ସେମାନଙ୍କୁ ଉତ୍ତମ ପୁଷ୍ଟି ଯୋଗାଇ ଆସୁଛି

ଏହି କିସମର ଶସ୍ୟଗୁଡ଼ିକ ସମେତ ଅନ୍ୟ ଖାଦ୍ୟଶସ୍ୟଗୁଡ଼ିକ ଦେଶର ଜନସାଧାରଣଙ୍କୁ ଉତ୍ତମ ପୁଷ୍ଟି ଯୋଗାଇବ ସ୍ଥାନୀୟ କୃଷକମାନଙ୍କ ଦ୍ୱାରା ସେହି କିସମର ଶସ୍ୟଗୁଡ଼ିକୁ ବିକଶିତ କରାଯାଇଛି ଜୈବିକ ଦୃଷ୍ଟିରୁ ବିକଶିତ ଫସଲଗୁଡ଼ିକର ଉତ୍ପାଦନକୁ ବିଭିନ୍ନ ସରକାରୀ ଯୋଜନା ସହ ସଂଯୋଗ କରାଯିବ ସେଗୁଡ଼ିକ ମଧ୍ୟରେ ମଧ୍ୟାହୁ ଭୋଜନ ଯୋଜନା ଓ ଅଙ୍ଗନବାଡ଼ି ଯୋଜନା ପ୍ରଭୃତି ଅନ୍ତର୍ଭୁକ୍ତ ଏହା ଦ୍ୱାରା ଦେଶରୁ କୁପୋଷଣକୁ ଦୂର କରାଯାଇ ପାରିବ ଏହାଦ୍ୱାରା ମଧ୍ୟ କୃଷକମାନଙ୍କର ଆୟ ବୃଦ୍ଧି ପାଇବ ସରକାରଙ୍କର ଏହିସବୁ ପଦକ୍ଷେପରୁ ଦେଶର କୃଷିକ୍ଷେତ୍ର ପ୍ରତି ସରକାର କେତେମାତ୍ରାରେ ଧ୍ୟାନ ଦେଉଛନ୍ତି ଓ ଲୋକମାନଙ୍କୁ ପୁଷ୍ଟି ଯୋଗାଣ ଦିଗରେ କ'ଣ ସବୁ ପଦକ୍ଷେପ ନେଉଛନ୍ତି ତାହାର ସ୍ୱଷ୍ଟପ୍ରମାଣ ମିଳୁଛି ସରକାର ଦେଶରୁ କ୍ଷୁଧା ଓ କୁପୋଷଣ ଦୂର କରିବାକୁ ସଂକଳ୍ପବଦ୍ଧ ଦେଶରେ ଅଙ୍ଗନବାଡ଼ି କୃଷିବିଜ୍ଞାନ କେନ୍ଦ୍ର ଜୈବିକ ଚାଷ ଓ ଉଦ୍ୟାନ ବିଦ୍ୟା ମିଶନଗୁଡ଼ିକରୁ ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ ମିଳୁଛି ଭିପି ରେନ ଉପରାଷ୍ଟ୍ରପତି ଭେଙ୍କିୟାନାଇଡୁ ଦେଶର ବିଭିନ୍ନ ଭାଗରେ ପ୍ରବଳ ବର୍ଷା ଯୋଗୁଁ ଲୋକମାନଙ୍କର ଜୀବନ ହାନି ଘଟୁଥିବାରୁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ତେଲଙ୍ଗାନା ଆନ୍ଧ୍ରପ୍ରଦେଶ କର୍ଣ୍ଣାଟକ ଏବଂ ଓଡ଼ିଶାରେ ଭୀଷଣ ବର୍ଷା ଲାଗି ରହିଛି ଶ୍ରୀ ନାଇଡ଼ୁ ମୃତଲୋକଙ୍କ ପରିବାରଙ୍କ ନିକଟକୁ ଶୋକବାର୍ତ୍ତା ପଠାଇଛନ୍ତି ଟ୍ୱିଟ୍ କରି ଶ୍ରୀ ନାଇଡୁ ଲୋକମାନଙ୍କୁ ସୁରକ୍ଷିତ ରହିବା ଓ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ନିୟମାବଳୀଗୁଡ଼ିକର ପାଳନ କରିବାକୁ ନିବେଦନ କରିଛନ୍ତି

ଯେଉଁ ପରୀକ୍ଷାର୍ଥୀମାନେ କୋବିଡ୍ କକ୍ଷେନମେଣ୍ଟ କୋନ୍ଗୁଡ଼ିକରେ ରହୁଛନ୍ତି ଓ ପୂର୍ବରୁ ପରୀକ୍ଷା ଦେଇପାରିନାହାନ୍ତି ସେମାନଙ୍କ ପାଇଁ ଆଜି ଏନଇଟି ପରୀକ୍ଷା କରାଯାଉଛି

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଜାତୀୟ ପରୀକ୍ଷା ସଂସ୍ଥା ସେହି ପରୀକ୍ଷାର୍ଥୀମାନଙ୍କ ପାଇଁ ଆଜି ଏହି ପରୀକ୍ଷା କରାଉଛି କୋବିଡ୍ ନାଇଷ୍ଟିନ୍ ଯୋଗୁଁ କଣ୍ଟେନମେଣ୍ଟ କୋନ୍ର ପରୀକ୍ଷାର୍ଥୀମାନେ ଏନଇଇଟି ପରୀକ୍ଷା ଦେଇପାରି ନଥିଲେ

ଗଭ୍ ଏସ୍ସି ଆଟର୍ଶ୍ଣି ଜେନେରାଲ୍ କେକେ ବେଣୁଗୋପାଳ ବାକ୍ ସ୍ୱାଧୀନତା ଓ ଅଦାଲତ ଅବମାନନା ମଧ୍ୟରେ ଏକ ସନ୍ତୁଳନତା ଆଶିବା ପାଇଁ ଗତକାଲି ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି ଗଣମାଧ୍ୟମ ଯେଉଁ କ୍ଷେତ୍ରଗୁଡ଼ିକ ଉପରେ ହସ୍ତକ୍ଷେପ କରିବା ଉଚିତ ନୁହେଁ ସେ ସବୁ କ୍ଷେତ୍ରରେ ହସ୍ତକ୍ଷେପ କର୍ଥିବାର ଅଟର୍ଣ୍ଣି ଜେନେରାଲ୍ କହିଛନ୍ତି ଶ୍ରୀ ବେଣୁଗୋପାଳ କହିଛନ୍ତି ଅଦାଲତରେ ଜାମିନ ଆବେଦନ ଦାଖଲ ହୋଇଥିବା ସମୟରେ ଟିଭି ଚ୍ୟାନେଲଗୁଡ଼ିକ ଅଭିଯୁକ୍ତମାନଙ୍କ ହ୍ପାଟ୍ସଆପ୍ ମେସେଜ୍ ଉପରେ ସେମାନଙ୍କର କାର୍ଯ୍ୟକ୍ରମରେ ବିଶ୍ଲେଷଣ ଆରମ୍ଭ କରିଦେଇଛନ୍ତି ଏହାଦ୍ୱାରା ଅଭିଯୁକ୍ତଙ୍କର ମାମଲା ବିଚାରାଧୀନ ଥିବା ବେଳେ ତାଙ୍କର ଅଧିକାରର ଲଂଘନ ହେଉଛି ଓ ନ୍ୟାୟିକ ପ୍ରଶାସନ ପ୍ରତି ଘୋର ବିପଦ ସୃଷ୍ଟି କରୁଛି ବୃହତ୍ତର ପ୍ରସଙ୍ଗଗୁଡ଼ିକ ଉପରେ ଅଦାଲତଙ୍କୁ ଜଣାଇ ଆଟର୍ଶ୍ଣି ଜେନେରାଲ୍ କହିଛନ୍ତି ବାକ୍ ସ୍ୱାଧୀନତା ଅଧିକାରର ଅପବ୍ୟବହାର ଏବେ ଚରମ ପର୍ଯ୍ୟାୟରେ ପହଞ୍ଚିଛି ଶ୍ରୀ ବେଣୁଗୋପାଳ କହିଛନ୍ତି କୋର୍ଟରେ ବିଚାରାଧୀନ ଥିବା ମାମଲାଗୁଡ଼ିକ ସଂକ୍ରାନ୍ତରେ ଇଲେକ୍ଟ୍ରୋନିକ ଗଣମାଧ୍ୟମ ଓ ମୁଦ୍ରଣ ଗଣମାଧ୍ୟମ ସେମାନଙ୍କର ମନ୍ତବ୍ୟ ଓ ମତାମତ ଦେଇ କୋର୍ଟଙ୍କ କାର୍ଯ୍ୟଶୈଳୀକୁ ପ୍ରଭାବିତ କରିବାକୁ ପ୍ରଚେଷ୍ଟା କରୁଛନ୍ତି ଯେଉଁ ବଡ଼ବଡ଼ ମାମଲାଗୁଡ଼ିକରେ ଜାମିନ ଆବେଦନ ଶୁଣାଣି ପାଇଁ ବିଚାର କରାଯାଉଛି ସେହିସବୁ ମାମଲାଗୁଡ଼ିକ ସଂକ୍ରାନ୍ତରେ ଟିଭି ଚ୍ୟାନେଲ୍ଗ୍ରଡ଼ିକ ସମ୍ବାଦ ପରିବେଷଣ କରୁଛନ୍ତି ଏହାଦ୍ୱାରା ଜାମିନ ଆବେଦନ କରିଥିବା ଅଭିଯୁକ୍ତଙ୍କ ପାଇଁ ବହୁ ଅସୁବିଧା ଆଶିଦେଉଛି

ଅର୍ଥମନ୍ତ୍ରଣାଳୟ କହିଛି ଜିଏସଟି ଲାଗୁ ଯୋଗୁଁ ନିଅଣ୍ଟ ପଡ଼ୁଥିବା ଅର୍ଥର ଭରଣା ପାଇଁ ଏହି ଅତିରିକ୍ତ ଅର୍ଥ ରଣ ଆକାରରେ ଖୋଲାବଜାରରୁ ନେବାକୁ ଅନୁମତି ଦେଇଛି ଯେଉଁ ରାଜ୍ୟଗୁଡ଼ିକ ଦୁଇଟି ବିକଳ୍ପ ମଧ୍ୟରୁ ପ୍ରଥମ ବିକଳ୍ପକୁ ବାଛିଥିଲେ ସେହି ରାଜ୍ୟଗୁଡ଼ିକୁ ଏହି ଅନୁମତି ଦିଆଯାଇଛି

ସେଗୁଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦେଶଅରୁଣାଚଳ ପ୍ରଦେଶ ଆସାମ ବିହାର ଗୋଆ ଗୁଜରାତ ହରିଆଣା ହିମାଚଳପ୍ରଦେଶ କର୍ଣ୍ଣାଟକ ମଧ୍ୟପ୍ରଦେଶ ମହାରାଷ୍ଟ୍ର ମଣିପୁର ମେଘାଳୟ ମିଜୋରାମ ନାଗାଲାଣ୍ଡ ଓଡ଼ିଶା ସିକିମ୍ ତ୍ରିପୁରା ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ରହିଛି

ଗଭ୍ ଇଭି ଚାର୍ଜିଂ ଦେଶର ବଡ଼ବଡ଼ ରାଜପଥ ଓ ଏକ୍କପ୍ରେସ ୱେ ଗୁଡ଼ିକରେ ଇଲେକ୍ରି ଯାନ ଚାର୍ଜଂ ମୌଳିକ ଡ଼ାଞ୍ଚା ସ୍ଥାପନ ପାଇଁ କେନ୍ଦ୍ର ସରକାର ବିଭିନ୍ନ କମ୍ପାନିଠାରୁ ପ୍ରସ୍ତାବମାନ ଲୋଡ଼ିଛନ୍ତି ଭାରୀଶିଳ୍ପ ବିଭାଗ ଏଭଳି ପ୍ରସ୍ତାବ ପଠାଇବା ପାଇଁ ଏକ ଇଚ୍ଛାପତ୍ର ଜାରି କରିଛି ବିଭିନ୍ନ ସରକାରୀ ସଂଗଠନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ରାଜ୍ୟ ସରକାରୀ ଡିସ୍କମ୍ ତୈଳ କ୍ଷେତ୍ରର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ସେହିଭଳି ଅନ୍ୟାନ୍ୟ ସରକାରୀ ଓ ବେସରକାରୀ କମ୍ପାନି ଏଥିପାଇଁ ପ୍ରସ୍ତାବ ପଠାଇ ପାରିବେ ଆମ ସମ୍ବାଦଦାତା ଜଣାଇଛନ୍ତି ଇଲେକ୍ଟ୍ରୋନିକ୍ ଯାନଗୁଡ଼ିକର ଚାର୍କିଂ ପାଇଁ ମୌଳିକ ଡ଼ାଞ୍ଚା ସ୍ଥାପନ ସକାଶେ ଏହି ପ୍ରସ୍ତାବଗୁଡ଼ିକୁ ଆମନ୍ତ୍ରଣ କରାଯାଇଛି ସେହିଭଳି ମୌଳିକ ଡ଼ାଞ୍ଚାଗୁଡ଼ିକୁ ମୁମ୍ଭାଇ ପୁଣେ ଅହନ୍ମଦାବାଦ ବଡୌଦ୍ରା ଦିଲ୍ଲୀ ଆଗ୍ରା ଯମୁନା ବେଙ୍ଗାଲ୍ରୁ ମହୀଶୂର ବେଙ୍ଗାଲୁରୁ ଚେନ୍ନାଇ ସୁରତ ମୁମ୍ୟାଇ ଆଗ୍ରା ଲକ୍ଷ୍ମୌ ଇଷ୍ଟର୍ଣ୍ଣ ପେରିଫେରାଲ୍ ଓ ହାଇଦ୍ରାବାଦ ଓଆର୍ଆର୍ ଏକ୍କପ୍ରେସ୍ଓ୍ୱେ ଗୁଡ଼ିକରେ ସ୍ଥାପନ କରାଯିବ ସେହିଭଳି ଦିଲ୍ଲୀ ଶ୍ରୀନଗର ଦିଲ୍ଲୀ କୋଲକାତା ଆଗ୍ରା ନାଗପୁର ମେରଠ ଗଙ୍ଗୋତ୍ରୀ ଧାମ ମୁମ୍ବାଇ ଦିଲ୍ଲୀ ମୁମ୍ବାଇ ପଶଜୀ ମୁମ୍ବାଇ ନାଗପୁର ମୁମ୍ଘାଇ ବେଙ୍ଗାଲୁରୁ ଓ କୋଲକାତା ଭୁବନେଶ୍ୱର ସମେତ ଅନ୍ୟ ରାଜପଥଗୁଡ଼ିକ ପାଇଁ ମଧ୍ୟ ପ୍ରସ୍ତାବମାନ ମଗାଯାଇଛି

ଏହାଦ୍ୱାରା ଅଧିକରୁ ଅଧିକ ଲୋକ ଇଲେକ୍ଟ୍ରିକ୍ ଯାନ ବ୍ୟବହାର କରିବାକୁ ଆଗ୍ରହ ପ୍ରକାଶ କରିବେ ସର୍ବସାଧାରଣ ପରିବହନ ବ୍ୟବସ୍ଥାକୁ ସଂପ୍ରର୍ଣ୍ଣ ବିଦ୍ୟୁତିକରଣ କରିବା ହେଉଛି ଏହରେ ମୂଳଲକ୍ଷ୍ୟ ଡବ୍ୟୁଏଚ୍ଓ ଆରୋଗ୍ୟସେତୁ ଆପ୍ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରସ୍ ଅଧନମ୍ ଘେବ୍ରିୟେସସ୍ କୋବିଡ୍ କ୍ଲଷ୍ଟର ଅଞ୍ଚଳଗୁଡ଼ିକୁ ଚିହ୍ନଟ କରିବା ଓ ନମୁନା ପରୀକ୍ଷାକୁ ସଂପ୍ରସାରଣ କରିବାରେ ଆରୋଗ୍ୟ ସେତୁର ଭୂମିକା ପାଇଁ ଏହାର ଭୂୟସୀ ପ୍ରଶଂସା କରିଛନ୍ତି ଶ୍ରୀ ଘେବ୍ରିୟେସସ୍ କହିଛନ୍ତି ବିଶ୍ୱର ଦେଶଗୁଡ଼ିକ ଯଦି ଉପଯୁକ୍ତ ବ୍ୟବସ୍ଥାର ସଦୁପଯୋଗ କରିବେ ତା'ହେଲେ କୋବିଡ୍ ଭଳି ଏକ ବିଶ୍ୱବ୍ୟାପୀ ସଂକ୍ରମଣକୁ ସହଜରେ ନିୟନ୍ତ୍ରଣ କରାଯାଇ ପାରିବ